ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ଶେଷ ହେବା ପରେ ଫସଲ ହାନି ଓ ଘର କ୍ଷୟକ୍ଷତି ଆକଳନ କରାଯିବ

ସେହିଭଳି ଆକି ସଚିବାଳୟରେ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାତ୍ୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷିତ ହୋଇଛି ଏଥିରେ ବିଭିନ୍ନ କିଲ୍ଲାରେ ବନ୍ୟା ପରିସ୍ଚିତି ସଂପର୍କରେ ଆଲୋଚନା କରାଯାଇଛି

ତେବେ ଖୁବ୍ଶୀଘ୍ର ଏହି ରାସ୍ତା ନିର୍ମାଣ କରାଯିବ ବୋଲି ନିର୍ବାହୀ ଯନ୍ତ୍ରୀ କହିଛନ୍ତି

ଜିଲ୍ପାର ଆସିକା ସହର ବନ୍ୟାଜଳ ବନ୍ଦୀ ଅବସ୍ଚାରୁ ମୁକ୍ତ ହୋଇଛି

ଏହାଆଗାମୀ ସପ୍ତାହେ ଧରି ଚାଲିବ

ଦେବୀ ଦୁର୍ଗାଙ୍କ ଆଗମନ ପାଇଁ ଚଳଚଞଳ କଟକ ସହର

ସହରର ରାସ୍ତା ଓ ମଣ୍ଡପଗୁଡ଼ିକ ବିଭିନ୍ନ ଆଲୋକମାଳାରେ ଶୋଭାପାଉଛି

ଗୁରୁତରଙ୍କୁ ପାପଡ଼ାହାଣ୍ଡି ଗୋଷୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିହା ପାଇଁ ଭର୍ତି କରାଯାଇଥିଲା